ପିଏମ୍ ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ବିଭିନ୍ନ କାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ଆତ୍କନିର୍ଭର ଭାରତ ନିଜ ନିଜ ବର୍ଗରେ ବିଶ୍ୱସ୍ତରୀୟ ଆପ୍ ଭାବେ ବିବେଚିତ ହେବାର ସାମର୍ଥ୍ୟ ଥିବା ଭାରତୀୟ ଆପ୍ଗୁଡ଼ିକୁ ଚିହ୍ନଟ କରି ସେଥିମଧ୍ୟରୁ ଶ୍ରେଷ୍ଠ ଆପ୍ ବାଛିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ୍ ଚ୍ୟାଲେଞ୍ଜ ର ଉଦ୍ଘାଟନ କରିଛନ୍ତି ଏହି ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ବୈଷୟିକ ସମୁଦାୟକୁ ଆହ୍ୱାନ କରିଛନ୍ତି ଏହି ପ୍ରତିଯୋଗିତାକୁ ବର୍ତ୍ତମାନ ବ୍ୟବହୃତ ହେଉଥିବା ଆପ୍ର ପ୍ରୋହାହନ ଓ ନ୍ନଆ ଆପ୍ର ବିକାଶ ଭଳି ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି ଏ ସଂପର୍କରେ ଲିଙ୍କ୍ଡିନ୍ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଇ ଲର୍ନିଂ ଗେମ୍ ବିଜିନେସ୍ ସୋସିଆଲ୍ ନେଟୱାର୍କିଂ ମନୋର୍ଚ୍ଚନ ଘରୁ ରହି କାମ କରିବା ଭଳି ସେବା ଯୋଗାଉଥିବା ପ୍ରଚଳିତ ଭାରତୀୟ ଆପ୍ଗୁଡ଼ିକୁ ଅଧିକ ଉନ୍ନତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ମିଳିବ ମିଶନ୍ ଆକାରରେ ଏହି କାର୍ଯ୍ୟକୁ ଏକମାସ ମଧ୍ୟରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ନୂତନ ଆପ୍ ବିକଶିତ କରିବା କ୍ଷେତ୍ରରେ ମଧ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ନ୍ତନ ଆପ୍ ବିକଶିତ କରିବା କ୍ଷେତ୍ରରେ ଭାରତରେ ପ୍ରଭୃତ ସମ୍ଭାବନା ରହିଛି ଓ ଏହା କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱପାଇଁ ଲାଭଦାୟକ ହେବ ଦେଶର ବୈଷୟିକ ଜ୍ଞାନକୌଶଳ ପରିବେଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ସମୟରେ ଭାରତୀୟ ବୈଷୟିକ ସମୁଦାୟ ନୂତନ ଉଦ୍ଭାବନ କ୍ଷେତ୍ରରେ ଦେଶକୁ ଗର୍ବିତ କରିଛି ଆଜି ସମଗ୍ର ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହୋଇ କାର୍ଯ୍ୟ କର୍ତ୍ତବାବେଳେ ଆତୁନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଦେଶର ଷ୍ଟାର୍ଟଅପ୍ ଓ ବୈଷୟିକ ସମୁଦାୟକୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାଇସ ପ୍ରେସିଡେଣ୍ଟ ଲୋକାଲ ଇଣ୍ଡାକୁ ଗ୍ଲୋବାଲ ଇଣ୍ଡିଅରେ ରୂପାନ୍ତରିତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ଆପଶେଇବା ପାଇଁ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଭିଡିଓ କନ୍ଫରେନ୍ନିଂ ଜରିଆରେ ଏଲିମେଣ୍ଟସ୍ ମୋବାଇଲ ଆପ୍ର ଭର୍ଚ୍ୟୁଆଲ ଶୁଭାରୟ କରି ଶ୍ରୀ ନାଇଡୁ କହିଛନ୍ତି ଭିତ୍ତିଭୂମିର ସୁଦୃଢୀକରଣ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ଏକ ମଜବୁତ ଯୋଗାଣ ଶୃଙ୍ଖଳ ସୃଷ୍ଟି ଦ୍ୱାରା ଦେଶର ଆର୍ଥକ ସାମର୍ଥ୍ୟ ବୃଦ୍ଧି ହେଉଛି ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଆତ୍ମନିର୍ଭର ଭାରତ ଅଭିଯାନକୁ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧିର ଶକ୍ତିକୁ ବ୍ୟାପକ କରିବାର ଏକ ମିଶନ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି କହିଛନ୍ତି ଉଦ୍ୟମିତାର ପ୍ରୋସାହନ ଅଭିନବତାର ପରିପୁଷ୍ଟି ଏବଂ ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ସହାବସ୍ଥାନର ବିକାଶ ପାଇଁ ଏହା ଏକ ଉପକ୍ରମ ମଞ୍ଚ ନୂଆ ଭାରତକୁ ପରୀକ୍ଷାନିରୀକ୍ଷା ଓ ଅନ୍ଧେଷଣ ଅନୁରାଗୀ ସୃଜନଶୀଳ ଓ ଚଳଚଞ୍ଚଳ ଯୁବାପିଢିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଆଇଟିବିପି ପକ୍ଷର୍ ଏହି କେନ୍ଦ୍ରରେ ନିରାପତ୍ତା ଅଭ୍ୟର୍ଥନା କଲସେଣ୍ଟର ନର୍ସିଂ ଷ୍ଟେସନ କମାଣ୍ଡ କଣ୍ଟ୍ରୋଲ ଷ୍ଟୋର ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ସମେତ ପର୍ଯ୍ୟାପ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ଆଇଟିବିପି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀର ଏକହଜାରରରୁ ଉର୍ଦ୍ଧ୍ୱ ଡାକ୍ତର ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି କେନ୍ଦ୍ରର ସୁଗମ ପରିଚାଳନା ପାଇଁ ମୁତୟନ କରାଯାଇଛି

ଆକି ସନ୍ଧ୍ୟାରେ କୋଭିଡ୍ ସଂକ୍ରମିତଙ୍କ ପ୍ରଥମ ଦଳ ଏଠାରେ ପହଞ୍ଚବାର ଆଶା କରାଯାଉଛି ଏହି ଅବସରରେ ଉପରାଜ୍ୟପାଳ ଶଯ୍ୟା ଅକ୍ଟିଜେନ ସିଲିଣ୍ଡର ଭେଣ୍ଟିଲେଟର ଆଇସିୟ ଓ ମେଡିକାଲ କର୍ମଚାରୀମାନଙ୍କ ଉପଲହ୍ଧତା ବିଷୟରେ ସମ୍ପୁକ୍ତ ସଂସ୍ଥାଗୁଡିକ ସହ ସମୀକ୍ଷା କରିଛନ୍ତି ଅତିମାତ୍ରାରେ ଅସୁସ୍ଥ ରୋଗୀମାନଙ୍କ ଉପରେ ଧ୍ୟାନକେନ୍ଦ୍ରୀତ କରିବା ତଥା ଆବଶ୍ୟକ ପଡିଲେ ସେମାନଙ୍କ ଉତ୍ଗୀକୃତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଶ୍ରୀ ବୈଜଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏହି କେନ୍ଦ୍ରରେ ସ୍ୱଚ୍ଚତା ଓ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ସାଉଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରସନକୁ ନିର୍ଦ୍ଦେଶ ଦେଇଛନ୍ତି କୋଭିଡ ନାଇଷ୍ଟିନ୍ ଭ୍ୟାକ୍ସିନ୍ କରୋନା ଭୂତାଣୁ ମହାମାରୀର ପରିସମାପ୍ତି ପାଇଁ ବିଶ୍ୱସ୍ତରରେ ଚାଲିଥିବା ପ୍ରତିଷେଧକ ଟୀକା ବିକାଶ ଦୌଡରେ ସ୍ପଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତୀୟ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକା ସାମିଲ ହୋଇଛି

ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଏହି ପ୍ରତିଷେଧକ ଟୀକାର ମନୁଷ୍ୟ ଶରୀରରେ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି ଗତ କିଛିବର୍ଷ ମଧ୍ୟରେ ଭାରତ ବିଶ୍ୱର ପ୍ରତିଷେଧକ ଟୀକା ପ୍ରସ୍ତୁତିର କେନ୍ଦ୍ରବିନ୍ଦୁଭାବେ ଉଭା ହୋଇଛି

ଭାରତୀୟ ପ୍ରତିଷ୍ଠାନଗୁଡିକ ମଧ୍ୟ ଦେଶରେ ପ୍ରତିଷେଧକ ଟୀକାର ବିକାଶ ପାଇଁ ଗବେଷଣା ଜାରି ରଖିଛନ୍ତି

ସେଥିପାଇଁ ଡାଟା ସଂଗ୍ରହ ପାଇଁ ଏହା ଅଧିକ ଗୁରୁତ୍ୱ ବହନ କରେ

ଏହି ଦୁଇ ଚୀନ୍ ସଂସ୍ଥାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବେଆଇନ ଅର୍ଥକାରବାର ଓ ଠକେଇ ଅଭିଯୋଗମାନ ରହିଛି ବ୍ୟବସାୟ ମହାସଂଘ ପକ୍ଷରୁ ଏ ନେଇ 'ଭାରତୀୟ ସାମାନ୍ ହମାରା ଅଭିମାନ୍ ନାମରେ ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଗତିରୋଧ ପୃଷ୍ଣଭୂମିରେ ଚୀନ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ବାସନ୍ଦ କରିବା ପାଇଁ ଆହ୍ପାନ ଦିଆଯାଉଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ସହିତ କେନ୍ଦ୍ର ସରକାର ମିଳିତ ଭାବେ ଏହି ସଂକ୍ରମଣକୁ ପ୍ରତିହତ କରିବା ଲାଗି ନେଇଥିବା ବିଭିନ୍ନ ସମୟୋଚ୍ଚିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି

ଯେଉଁସବୁ ରାଜ୍ୟରେ ସର୍ବାଧିକ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ସେଗ୍ରଡ଼ିକ ମଧ୍ୟରେରହିଛି ମହାରାଷ୍ଟ୍ର ଦିଲ୍ଲୀ ଓ ତାମିଲନାଡୁ

ଦେଶରେ ମହାମାରୀ ବ୍ୟାପିବା ଆରମ୍ଭଠାରୁ ଆଜିପର୍ଯ୍ୟନ୍ତ ଏହା ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ଅନ୍ୟପକ୍ଷରେ ରାଜସ୍ଥାନର କେତେକ ଜିଲ୍ଲାରେ ସାମାନ୍ୟ ଶସ୍ୟହାନୀ ହୋଇଥିବା ଜଣାପଡିଛି ରାଜସ୍ଥାନର ଜୟସଲମେର ବରମେର ବିକାନେର ଯୋଧପ୍ରର ନାଗ୍ରର ଦୌସା ଓ ଭରତପ୍ରର ଏବଂ ଉତ୍ତରପ୍ରଦେଶର ଝାନ୍ସୀ ଓ ମହୋବା ଜିଲ୍ଲାରେ ଦଳ ଦଳ ହୋଇ ଅପରିପକ୍ ଗୋଲାପୀ ରଙ୍ଗର ପଙ୍ଗପାଳ ଏବଂ ପରିପକ୍ ହଳଦିଆ ରଙ୍ଗର ପଙ୍ଗପାଳ ମାଡିଚାଲିଥିବା ଦେଖାଦେଇଛି